ପାର୍ଲାମେଣ୍ଟର ଉଭୟସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି

ପାର୍ଲାମେଣ୍ଟ ଆଡ୍ଜର୍ଣ୍ଣ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉପଲବଧି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ସହିତ ଆଜି ଷୋଡଶ ଲୋକସଭାର ଶେଷ ଅଧିବେଶନ ସମାପ୍ତ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏକ ସମ୍ପୃଶ୍ଣ ସଂଖ୍ୟାଗରିଷ ସରକାର ସ୍ଥାପନ ହେବା ଯୋଗୁଁ ଭାରତକୁ ବିଶ୍ୱରେ ଏକ ଉଲ୍ଲେଖନୀୟ ସ୍ଥାନ ମିଳିଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ମନୋବଳ ସର୍ବୋଚ୍ଚସ୍ତରରେ ରହିଛି ଯାହା ଏକ ସକାରତ୍କକ ସଂଙ୍କେତ କାରଣ ଏଭଳି ମନୋବଳ ବିକାଶକୁ ତ୍ୱରାନ୍ୱିତ କରିଥାଏ ସେ କହିଛନ୍ତି ବିଶ୍ୱରେ ଆଜି ପୃଥିବୀର ତାପମାତ୍ରା ବୂଦ୍ଧି ପ୍ରସଙ୍ଗ ଆଲୋଚନାର ବିଷୟ ହୋଇଥିବାବେଳେ ଭାରତ ଏହାର ମୁକାବିଲା ପାଇଁ ଆର୍ନ୍ତଜାତିକ ସୌର ମେଣ୍ଟ ଗଠନ ଭଳି ପଦକ୍ଷେପ ଗ୍ରହଣ କରିଛି ଶ୍ରୀ ମୋଦି କହିଛନ୍ତି ଷୋଡଶ ଲୋକସଭାରେ ସର୍ବାଧକ ସଂଖ୍ୟକ ମହିଳା ସଦସ୍ୟ ଥିବାରୁ ଦେଶ ଏଥିପାଇଁ ଗର୍ବ ଅନୁଭବ କରୁଛି ସେ କହିଛନ୍ତି ଏହି ଲୋକସଭାରେ ଦୁର୍ନୀତି ଓ କଳାଧନ ବିରୁଦ୍ଧରେ କଡାଆଇନ ମାନ ପ୍ରଶୟନ କରାଯାଇଛି ଓ ଜିଏସଟି ଆଇନ ଲାଗୁ ହୋଇଛି ସଭାରେ ଜିଏସଟି ପାସ ହେବାରୁ ଏଥିରୁ ସହଯୋଗମଳକ ମନୋଭାବର ପରିଚୟ ମିଳିଛି କଂଗ୍ରେସ ଟିଏମସି ସିପିଆଇଏମ ଟିଆରଏସ ଏଲଜେପି ଓ ଆହୁରି ଅନେକ ଦଳ ସେମାନଙ୍କର ମତାମତ ଦେଇଛନ୍ତି ସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖିବା ପୂର୍ବରୁ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ତାଙ୍କର ଉଦ୍ଯାପନୀ ଅଭିଭାଷଣରେ କହିଛନ୍ତି ସଂସଦୀୟ ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ସେ ସଭାକାର୍ଯ୍ୟ ପରିଚାଳନା କରିବାକୁ ପ୍ରଚେଷ୍ଟା କରିଛନ୍ତି ଓ ରାଜନୈତିକ ଦଳ ନିର୍ବଶେଷରେ ସବୁ ଦଳର ସଦସ୍ୟମାନଙ୍କୁ ସେମାନଙ୍କର ପ୍ରସଙ୍ଗ ଉତ୍ଥାପନ କରିବାକୁ ସମାନ ସୁଯୋଗ ପ୍ରଦାନ କରିଛନ୍ତି ସେ କହିଛନ୍ତି ଷୋଡଶ ଲୋକସଭା ସମୟରେ ଗ୍ରହଣ କରାଯାଇଥିବା ଆଇନଗତ ପଦକ୍ଷେପ ନବଭାରତର ସ୍ୱପ୍ନ ସାକାର କରିବାରେ ପଥ ଉନୁକ୍ତ କରିବ ବଜେଟ୍ ଅଧିବେଶନର ଆଜି ଶେଷ ଦିନରେ ରାଜ୍ୟ ସଭାକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଛି ପାର୍ଲାମେଷ୍ଟର ଉଭୟ ସଭାର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବିନା ଆଲୋଚନାରେ ସଭାରେ ପାସ୍ ହୋଇଥିଲା

ଉଦ୍ଯାପନୀ ଅଭିଭାଷଣରେ ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡ଼ ସଭା କାର୍ଯ୍ୟରେ ବାଧା ସୃଷ୍ଟିକୃ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ

ପର୍ବର୍ ଦିନବେଳେ ବିଭିନ୍ନ ବିଷୟକୁ କେନ୍ଦ୍ରକରି ବିରୋଧୀ ଦଳ ସଦସ୍ୟମାନେ ପାଟିତୃଣ୍ଡ କରିବାର୍ ସଭାକୁ ଦୂଇଥର ମ୍ବଲତବୀ ରଖିବାକୁ ପଡିଥିଲା

ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ କହିଥିଲେ ଏହି ବିଲ୍ ଅଶସଂଗଠିତ କ୍ଷେତ୍ରରେ କାର୍ଯ୍ୟ କର୍ଥିବା ଗରିବଲୋକମାନଙ୍କୁ ସୁରକ୍ଷା ଦେବ

ରାଜ୍ୟସଭାରେ କୌଣସି ଆଲୋଚନା ବିନା ଏହା ପାସ୍ ହୋଇଥିଲା ଲୋକସଭାରେ ଏହି ବିଲ୍ ପର୍ବ ଅଧିବେଶନରେ ପାସ୍ ହୋଇସାରିଥିଲା

ଭାରତୀୟ ବିମାନ ବାହିନୀରେ ପୁଞ୍ଜି ବ୍ୟୟ କାର୍ଯ୍ୟ କୁଶଳତା ଅଡିଟ୍ ସଂକ୍ରାନ୍ତ ସିଏକି ରିପୋର୍ଟକୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପି ରାଧାକ୍ରିଷ୍ଣନ୍ ଆଜି ରାଜ୍ୟସଭାରେ ଉପସ୍ଥାପନ କରିଥିଲେ

ରାହ୍ନଲ ରାଫେଲ ଜଣେ ବ୍ୟବସାୟୀଙ୍କୁ ଲାଭ ପହଞ୍ଚାଇବା ପାଇଁ ସରକାର ରାଫେଲ ବୁଝାମଣା କରିଥିବାର କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଦୋଷାରୋପ କରିଛନ୍ତି ନୂଆଦିଲ୍ଲୀର ଏକ ସାୟାଦିକ ସମ୍ମିଳନୀରେ ସେ କହିଛନ୍ତି ସରକାର ଏହି ବୁଝାମଣାକୁ ଦୁଇଟି ଯୁକ୍ତି ମାଧ୍ୟମରେ ଠିକ୍ ଦର୍ଶାଉଛନ୍ତି ସେଗୁଡ଼ିକ ହେଲା କମ୍ ଦାମ ଓ ଶୀଘ୍ର ବିମାନ ସଂଗ୍ରହ

ଶ୍ରୀ ଗାନ୍ଧୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସହ ଯେକୌଣସି ସମୟରେ ଆଲୋଚନା ପାଇଁ ସେ ପ୍ରସ୍ତୁତ ଅଛନ୍ତି ରାଫେଲ ବୁଝାମଣାର ଜେପିସି ତଦନ୍ତ ଲାଗି ତାଙ୍କର ପାର୍ଟିର ଦାବିକୁ ସେ ଦୋହରାଇଛନ୍ତି

ବିକାନିର୍ରେ ସେ କିଣିଥିବା କ୍ଷମିକୁ ନେଇ ଉପୁଜିଥିବା ବିବାଦ ଓ ତାଙ୍କର କମ୍ପାନୀ ସ୍କାଏଲାଇଟ୍ ହସ୍ପିଟାଲିଟିର ଭୂମିକା ଉପରେ ତାଙ୍କୁ ପଚରାଉଚରା କରାଯାଉଛି ଇଡି ଏହାର ଆଞ୍ଚଳିକ କାର୍ଯ୍ୟାଳୟରେ ଶ୍ରୀ ବାଡ୍ରାଙ୍କୁ ଜେରା କରୁଛି ଗତକାଲି ତାଙ୍କୁ ଆଠ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା ତାଙ୍କର ମା' ମୌରିନ୍ଙ୍କୁ ମଧ୍ୟ କିଛି ସମୟ ପାଇଁ ପଚରାଉଚରା କରାଯାଇଥିଲା

ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଏହି ବାର୍ଷିକ ସମ୍ମିଳନୀରେ ଆଧୁନିକ କୋଠାବାଡ଼ି ନିର୍ମାଣକାରୀମାନେ ଏକତ୍ରିତ ହୋଇ ପରସ୍କର ମଧ୍ୟରେ ଆଲୋଚନା କରିବେ

ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାର କହିଛନ୍ତି ସକ୍ସେନାଙ୍କ ଡାକ୍ତରୀ ରିପୋର୍ଟ ଅଧ୍ୟୟନ କରିବା ପରେ ଆବେଦନର ଶୁଣାଣି କରିବେ ଏହି ରିପୋର୍ଟ ଏପର୍ଯ୍ୟନ୍ତ ଏମ୍ସ୍ରୁ ଆସିନାହିଁ ସକ୍ସେନା ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କାମିନ ଲୋଡିଥିଲେ

ରେଡିଓ ସୂଚନା ଓ ମନୋରଞ୍ଜନର ଏକ ଉତ୍ତମ ମାଧ୍ୟମ ତଥା ଦୂରଦୂରାନ୍ତ ଅଞ୍ଚଳ ପାଇଁ ଯୋଗାଯୋଗରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଲୋକମାନଙ୍କୁ କ୍ଷମତାପନ୍ନ କରିବାରେ ଏହାର ଭୂମିକା ମଧ୍ୟ ଅତୁଳନୀୟ ବିଶ୍ୱର ପ୍ରତ୍ୟେକ ପ୍ରାନ୍ତର ଲୋକମାନଙ୍କୁ ଏକାଠି କରିବାରେ ରେଡିଓର ଭୂମିକାକୁ ସ୍ମରଣ କରିବା ପାଇଁ ଆଜିର ଦିନଟିକୁ ପାଳନ କରାଯାଇଥାଏ

ଚଳିତ ବର୍ଷର ରେଡିଓ ଦିବସର ଶୀର୍ଷକ 'ବିଶ୍ୱ ରେଡିଓ ଦିବସ ଆଲୋଚନା ସହିଷ୍ଣୁତା ଓ ଶାନ୍ତି' ରହିଛି ବିଶ୍ୱ ରେଡିଓ ଦିବସ ଅବସରରେ କାତିସଂଘ ସେକ୍ରେଟେରି କେନେରାଲ ଆଙ୍କୋନିଓ ଗୁଟେରସ୍ ତାଙ୍କର ବାର୍ତ୍ତା ଦେଇ କହିଛନ୍ତି ରେଡିଓ ହେଉଛି ଏକ ଶକ୍ତିଶାଳି ମାଧ୍ୟମ ସେ କହିଛନ୍ତି ଏପରିକି ଆଜିର ଡିକିଟାଲ୍ ଯୋଗାଯୋଗ ବିଶ୍ୱରେ ରେଡିଓ ଅନ୍ୟ ଗଣମାଧ୍ୟମଗୁଡ଼ିକ ତୁଳନାରେ ଅଧିକ ଲୋକମାନଙ୍କ ନିକଟରେ ପହଞ୍ଚି ପାରୁଛି